ପ୍ରତିରକ୍ଷା ମନ୍ତୀ ରାଜନାଥ ସିଂହ ଆକି ଜାତୀୟ ଯୁବସ୍କାରକୀଠାରେ ବୀରତ୍ୱର ସହ ଲଢ଼େଇ କରି ଦେଶପାଇଁ ବିଜୟ ଆଶି ଦେଇଥିବା ଶହୀଦ୍ ଯବାନମାନଙ୍କୁ ଶ୍ରଦ୍ବାଞ୍ଞଳି ଜଶାଇଛନ୍ତି

ସେନାର ମନୋବଳ ଓ ସମ୍ମାନ ବୃଦ୍ଧି କଲା ଭଳି ମନ୍ତବ୍ୟ ବ୍ୟବହାର ଓ ବିବୃଭି ସମସ୍ତଙ୍କର ରହିବା ଉଚିତ ବୋଲି ସେ କହିଛନ୍ତି

ଶ୍ରୀ ମୋଦି କହିଛନ୍ତି ଭାରତ ଏକଜୁଟ୍ ହୋଇ କୋଭିଡ୍ ନାଇଷ୍ଟିନ୍ ବିରୋଧରେ ସଂଗ୍ରାମ ଚଳାଇଛି ଏବଂ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଆମର ଆରୋଗ୍ୟ ହାର ଅଧିକ ରହିଛି